ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ କେରଳର ପୁଗାଲୁର ତ୍ରିଶୁର ବିଦ୍ୟୁତ୍ ସଞ୍ଚାରଣ ପ୍ରକଳ୍ପ କାସାରଗୋଡ଼ ସୌରଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରାଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ଦିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍କାର୍ଟରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଞ୍ଚଗୁଡ଼ିକ କେରଳର ବିଭିନ୍ନ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପି ରହିଛି ଏଗୁଡ଼ିକ କେରଳ ଭଳି ସୁନ୍ଦର ରାଜ୍ୟକୁ ଶକ୍ତିଶାଳୀ ଓ ସଶକ୍ତ କରିବ ଯେଉଁ ରାଜ୍ୟର ଲୋକମାନେ ଭାରତର ପ୍ରଗତିରେ ସମୃଦ୍ଧି ଯୋଗଦାନ ଦେଉଛନ୍ତି

ଦେଶରେ ପ୍ରଥମ ଥର ଲାଗି ବିଦ୍ୟୁତ୍ ସଞ୍ଚାରଣ ନିମନ୍ତେ ଭିଏସ୍ଜି କନଭର୍ଟର ପ୍ରଯୁକ୍ତି ପ୍ରଚଳନ କରାଯିବା ଏଠାରେ ଆରମ୍ଭ ହୋଇଛି ସେ ଆହୁରି କହିଥିଲେ ଯେ ରାଜ୍ୟରେ ଅନ୍ତରୀଣ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଋତୁକାଳିନ ହୋଇଥିବା କାରଣରୁ କେରଳ ଜାତୀୟ ଗ୍ରୀଡ୍ରୁ ବିଦ୍ୟୁତ୍ ଆମଦାନୀ କରିବା ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ ଏଚ୍ଭିଡିସି ବ୍ୟବସ୍ଥା ଫଳରେ ଏହି ବ୍ୟବଧାନକୁ ହ୍ରାସ କରାଯାଇପାରିବ ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହି ପ୍ରକଳ୍ପରେ ଉପଯୋଗ କରାଯାଇଥିବା ଏଚ୍ଭିଡିସି ସରଞ୍ଜାମଗୁଡ଼ିକ ଭାରତରେ ନିର୍ମିତ ହୋଇଛି ଏବଂ ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଯୋଗାଇବ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୌରଶକ୍ତି କ୍ଷେତ୍ରରେ ଆମର ଉପଲହି କଳବାୟୁ ପରିବର୍ଭନ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ସହିତ ଆମର ଉଦ୍ୟମୀମାନଙ୍କୁ ପ୍ରୋସାହିତ କରିଛି ସେ କହିଥିଲେ ଯେ ଆମର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌରଶକ୍ତି କ୍ଷେତ୍ର ସହିତ ଯୋଡ଼ାଯାଉଛି

ଆନ୍ତର୍ଜାତିକ ସୌରମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ଏକତ୍ରିତ କରିପାରିଛି ସେ କହିଥିଲେ ଆମର ସହରଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏବଂ ନବୋନ୍ଦେଷର ଶକ୍ତିକେନ୍ଦ୍ର ଆମ ସହରଗୁଡ଼ିକରେ ତିନୋଟି ଉସାହପ୍ରଦ ଧାରା ଜ୍ଞାନକୌଶଳର ବିକାଶ ଅନୁକୂଳ ଜନସଂଖ୍ୟିକୀୟ ବିଭାଜନ ଏବଂ ବର୍ଦ୍ଧିତ ଘରୋଇ ଚାହିଦା ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଏବଂ ଉତ୍ତମ ପ୍ରଶାସନ ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ଓ ଭାଷା ଜାଣିନଥାଏ ସମସ୍ତଙ୍କ ପାଇଁ ବିକାଶ ଏବଂ ତାହା ହେଉଛି ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ଆଗକୁ ବଢ଼ିବା ଏବଂ ଏକଜୁଟତା ଏବଂ ବିକାଶର ଏହି ସହଭାଗୀ ସଂକଳ୍ପକୁ ବାସ୍ତବ ରୂପ ଦେବା ଲାଗି ପ୍ରଧାନମନ୍ତ୍ରୀ କେରଳବାସୀଙ୍କ ସମର୍ଥନ ଲୋଡ଼ିଥିଲେ ଇଣ୍ଡିଆ ଚୀନ୍ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ୍ ପଟେ ଥିବା ମୋଲ୍ଛୋଠାରେ ଆଜି ଭାରତ ଓ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡର ସ୍ତରର ବୈଠକ ଅନୁଷ୍ଠିତ ହେବ ପ୍ୟାଙ୍ଗନ୍ ହ୍ରଦ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ଅପସାରଣ ପରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୈଠକ ପୂର୍ବରୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହ୍ୱା ଚିନିଙ୍ଗ୍ ବେଙ୍କିଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ପ୍ରକ୍ରିୟା କାରି ରହିଛି ସେ କହିଛନ୍ତି ଭାରତ ଚୀନ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ରାଷ୍ଟ୍ର ଏବଂ ଏହି ଦେଶ ସହିତ ଏକ ସୁଦୃଢ଼ ଓ ସ୍ଥିର ସମ୍ପର୍କ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଉପରେ ପର୍ଯ୍ୟବେଶିତ ତେବେ ଏହି କଥାବାର୍ତ୍ତାର ସମୟ ସହିତ ଗଲୱାନ୍ ଘଟଣାରେ ଚୀନ୍ର ମୃତ ସୈନିକମାନଙ୍କ ସମ୍ପର୍କରେ ସୂଚନାର କୌଣସି ସମ୍ପର୍କ ନାହିଁ ଗତକାଲି ଚୀନ୍ ପ୍ରଥମଥର ପାଇଁ ସ୍ୱୀକାର କରିଥିଲା ଯେ ଗଲୱାନ୍ ଉପତ୍ୟକା ଘଟଣାରେ ସେହି ଦେଶର ସୈନ୍ୟମାନେ ମଧ୍ୟ ପ୍ରାଣ ହରାଇଛନ୍ତି

ଏବେ ସେନା ଏବଂ କୃଟନୈତିକ ସ୍ତରରେ ଉଭୟ ଦେଶ ସୈନ୍ୟ ଅପସାରଣ ସୁଗମ କରିବା ନିମନ୍ତେ କଥାବାର୍ତ୍ତା ଜାରି ରଖିଛନ୍ତି ଏହି ସୈନ୍ୟ ଅପସାରଣ ପ୍ରକ୍ରିୟାର ଅଗ୍ରଗତି ନିମନ୍ତେ ଆଜିର ଏହି ବୈଠକ ଅନୁଷ୍ଠିତ ହେଉଛି ଗଡ଼କରୀ ଦେଶରେ ଉର୍ଜା ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଦ୍ୟୁତ୍ ଚାଳିତ ଯାନ ଓ ବିଦ୍ୟୁତ୍ ଚାଳିତ ରୋଷେଇ ସରଞ୍ଜାମର ବହୁଳ ବ୍ୟବହାର ପାଇଁ କେନ୍ଦ୍ର ସରକାର 'ଗୋ ଇଲେକ୍ତିକ୍' ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗତକାଲି ଏହି ଅଭିଯାନର ଶୁଭାରମ୍ଭ କରି କହିଛନ୍ତି 'ଗୋ ଇଲେକ୍ଟିକ୍' ହେଉଛି ଭାରତର ଭବିଷ୍ୟତ ଯାହା ପରିବେଶ ଅନୁକୂଳ ସୁଲଭ ଏବଂ ସ୍ୱଦେଶୀ ବିଦ୍ୟୁତ୍ ଉତ୍ପାଦକୁ ପ୍ରୋହାହିତ କରିବ ଆମାଦନୀ ହେଉଥିବା ଜୀବାଶ୍ମ ଇନ୍ଧନ ଅଧିକ ବ୍ୟୟ ସାପେକ୍ଷ ହେଉଥିବା ଉପରେ ଚିନ୍ତାପ୍ରକଟ କରି କହିଛନ୍ତି ଅଙ୍ଗାରକାମ୍କ ନିର୍ଗମନ ଏକ ବିରାଟ ଆହ୍ପାନ ଭାବେ ଉଭା ହେଇଛି ସେଥିପାଇଁ ଏକ ବିକଳ୍ପ ପରିବହନ ବ୍ୟବସ୍ଥା ଆକାରରେ ବିଦ୍ୟୁତ୍ ସିଏନ୍ଜି ଏବଂ ଜୈବ ଇନ୍ଧନ ଯୁକ୍ତ ଯାନବାହନର ବହୁଳ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ନୂତନ ଓ ନବୀକରଣ ଉର୍ଜା ମନ୍ତ୍ରୀ ଆର୍କେ ସିଂହ ବିଦ୍ୟୁତ୍ ଚାଳିତ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ଲୋକମନଙ୍କୁ ଆହ୍ୱାନ କରିଛନ୍ତି ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପୁଣି ଥରେ ସ୍ୱଷ୍ଟ କରିଛନ୍ତି ଯେ କୋଭିଡ୍ ନାଇଷ୍ଟିନ୍ ଟିକା ସମ୍ପୂର୍ଣ୍ଣ ନିରାପଦ ଏହି ପ୍ରତିଷେଧକ ନେବାକୁ ଆଗେଇ ଆସିବା ପାଇଁ ସେ ନର୍ସ ଅଙ୍ଗନବାଡି କର୍ମୀଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ ଅଗ୍ରଣୀ କରୋନା ଯୋଦ୍ଧାଙ୍କୁ ଆହ୍ୱାନ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ଟିକାକରଣକୁ ନେଇ ଯେଉଁ ଗୁଜବ ଓ ଅପପ୍ରଚାର କରାଯାଉଛି ତାହାକୁ ଖଶ୍ଚନ କରି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କେତେକ ନ୍ୟସ୍ତସ୍ୱାସ୍ଥ୍ୟ ଗୋଷ୍ଠୀମାନଙ୍କ ଦ୍ୱାରା ଚଳାଯାଉଥିବା ଏହି ଅପପ୍ରଚାର ସମ୍ପର୍ଣ୍ଣ ଭିତ୍ତିହୀନ ଏହି ଟିକା ନେଲେ ବନ୍ଧ୍ୟାଦୋଷ ସୃଷ୍ଟି ହେବା ଏବଂ ଟିକା ନେବା ପରେ ଯଦି ମଦ୍ୟପାନ କରାଯାଏ ତେବେ ତାହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବ ବୋଲି ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି ତାକୁ ପ୍ରତିହତ କରିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ସମସ୍ତେ ଏକଜୁଟ୍ ହୋଇ କୋଭିଡ୍ ନାଇଷ୍ଟିନ୍ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ବିଶ୍ୱ ଏବେ ମଧ୍ୟ ଏହି ଭୟାବହ ମହାମାରୀରୁ ମୁକ୍ତି ପାଇନାହିଁ ଆମ ସମସ୍ତଙ୍କ ସାମୁହିକ ଉଦ୍ୟମ ଫଳରେ ହିଁ ଏହି ମହାମାରୀକୁ ପ୍ରତିହତ କରାଯାଇ ପାରିବ ବୋଲି ସେ କହିଛନ୍ତି

ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଅତ୍ୟାଧୁନିକ ହାଲୁକା ହୋଲିକପୂରରୁ ମରୁଭୂମିରେ ପରୀକ୍ଷା କରାଯାଇଛି

ହେଲିନା ଟ୍ୟାଙ୍କ୍ ବିଧ୍ବଂସୀ କ୍ଷେପଣାସ୍ତ୍ରକୁ ସେନାବାହିନୀରେ ସାମିଲ୍ କରାଯିବ ଓ ଧ୍ରୁବାସ୍ତ୍ର କ୍ଷେପଶାସ୍ତ୍ରକୁ ବିମାନବାହିନୀରେ ସାମିଲ୍ କରାଯିବ ହେଲିନା ଏକ ତୃତୀୟ ପିଢ଼ିର କ୍ଷେପଶାସ୍ତ୍ର ଏହି କ୍ଷେପଶାସ୍ତଗୁଡ଼ିକୁ ଉଭୟ ଦିନ ଓ ରାତି ଏବଂ ସବୁ ପାଗରେ ବ୍ୟବହାର କରାଯାଇପାରିବ ଏହି ଦୁଇ କ୍ଷେପଣାସ୍ତ୍ର ଯୁଦ୍ଧ ଟ୍ୟାଙ୍କ୍ଗୁଡ଼ିକୁ ସହଜରେ ନଷ୍ଟ କରିପାରିବ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ହେଲିନା କ୍ଷେପଣାସ୍ତ୍ର ବିଶ୍ୱର ସର୍ବାଧୁନିକ ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଶାସ୍ତ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ